ଏଥିପାଇଁ ପ୍ରତ୍ୟେକ ରାଜ୍ୟ ସରକାର ଆବଶ୍ୟକ ନିୟମାବଳୀ ପାଳନ କରିବା ସହ ଆର୍ଟିପିସିଆର୍ ଟେଷ୍ଟ ବୃଦ୍ଧି କରିବାକୁ ପ୍ରଧାନମନ୍ତୀ ମୁଖ୍ୟମନ୍ତୀମାନଙ୍କୁ ପରାମର୍ଶ ଦେଇଛନ୍ତି

ଫଳରେ ଆଜି ମଧ୍ଧ ପ୍ରଶ୍ରୋତ୍ତର ଓ ଶୂନ୍ୟକାଳ କାଯ୍ୟକ୍ରମ ହୋଇପାରି ନ ଥିଲା

ଏହି ବିଦ୍ୟାଳୟଗୁଡିକର ଭିଭିମି ଓ ମାନବ ସମ୍ୟଳର ଆବଶ୍ୟକତାକୁ ଆକଳନ କରି ଏଗୁଡିକୁ ପ୍ରରଣ କରିବାପାଇଁ ପଦକ୍ଷେପ ନିଆଯାଉଛି

ଗସ୍ତ ସମୟରେ ରାଷ୍ଟପତି ରାଉରକେଲାସ୍ଥିତ ଏନ୍ଆଇଟିର ସମାବର୍ତ୍ତନ ଉହବରେ ଯୋଗଦେବ

ଏହି ସମୟରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ୍ ରହିବ

ଏହା ହେଉଛି ତାଙ୍କର ଦିବତୀୟ ଗସ୍ତ